ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗସ୍ତରେ ଯାଇ ବହୁ କୋଟି ଟଙ୍କାର ବିଭିନୁ ପ୍ରକଞ୍ଚର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି

ଏହି ସଭାରେ ଲୋକସଭା ସଦସ୍ୟ ଅର୍ଜୁନ ଚରଣ ସେଠୀ ମହିଳା ଶିଶୁବିକାଶ ମନ୍ତୀ ପ୍ରଫୁଲ୍ଲ ସାମଲ ଜିଲ୍ଲାର ସମସ୍ତ ବିଧାୟକ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ

ଇତିମଧ୍ଘରେ ଏମ୍ଏ ଇନ୍ ପବ୍କୁକ୍ ହେଲ୍ଥ ଏମ୍ବିଏ ଇନ୍ ରୁରାଲ୍ ମ୍ୟାନେଜ୍ମେଣ୍ଟରେ ନାମଲେଖା ଶେଷ ହୋଇଛି

କ୍ଲୁସ୍ ରୁମ୍ ସହ ଉନ୍ନତମାନର ପାଠାଗାର ପ୍ରତିଷ୍ଠା ହୋଇଛି

ଏବେ ଛାତ୍ରଛାତ୍ରୀ ସମ୍ମୁକ୍ତ ମହାବିଦ୍ୟାଳୟ ହଷ୍ଟେଲ୍ରେ ରହିବେ

ଏହି ଅବସରରେ ମୋଦି ସରକାରଙ୍କ ସଫଳ କାହାଶୀ ପ୍ରଚାର ପ୍ରସାର ଚାଲିଛି

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ତାର ପ୍ରକ୍ଛ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ ଏହି ଟୋଲ୍ ଫ୍ରି ସେବାକୁ ଉଦ୍ଘାଟନ କରିଛନ୍ତି

ଗଶିତ ବିଷୟର ସବୁ ସେଟ୍ ପ୍ରଶ୍ୱପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି

ପ୍ରଥମ ଦିନ ଦଶମ ଇନ୍ଫର୍ମେଶନ୍ ଟେକ୍ରୋଲୋଜି ଆଇଟି ବିଷୟରେ ପରୀକ୍ଷା ଥିବାବେଳେ ଦ୍ୱାଦଶର ଇଂଲିଶ ପରୀକ୍ଷା ରହିଛି

ମହାନଦୀ ଓ କର୍ପ୍ରର ତଥା ତେଲନଦୀର ତ୍ରିବେଶୀ ସଙ୍ଙମରୁ କଳସରେ ଜଳ ବୁଡ଼ାଇ ନଗର ପରିକ୍ରମା ସହ ମହୋହବ ବେଢ଼ାରେ ସ୍ଥାପନ କରାଯାଇଛି

ଏହାସହ ସୁନ୍ଦରଗଡ଼ ବଶାଇର ବରଘାଟ ଗାଁରେ ହାତୀ ଆକ୍ରମଣରେ କାନୁପଡ଼ି ଜଣେ ଶିଶୁର ମୃତ୍ୟୁ ଘଟିଛି

ବାର୍ହା ଶିକାର ପାଇଁ ବିଛାଯାଇଥିବା ତାର ହେତୁ ତାଙ୍କର ମୃତ୍ୟୁ ହୋଇଥିବା ଜଶାପଡ଼ିଛି ଗ୍ରାମର ଇଶ୍ୱର ପ୍ରଧାନ ଆଜି ସକାଳେ ଗାଁ ପାଖରେ ଥିବା ଜଙ୍ଗଲକୁ ଯାଇଥିଲେ

ଫଳରେ ସେ ଅଚେତ ହୋଇପଡ଼ିଥିବଲେ

ଅନ୍ୟପକ୍ଷରେ ମୟରଭଞ ଜିଲ୍ଲା ଉଦଳାରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିଛି

ଏତଦ୍ବ୍ୟତୀତ ରାକ୍ୟର ଅନ୍ୟ ଜିଲ୍ଲାଗୁଡ଼ିକରେ ପାଗ ଶୁଖ୍ଲା ରହିବ ବୋଲି ଭୁବନେଶ୍ୱରସ୍ଥିତ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି